ସେହିପରି ଅନୁଗୁଳ ବାଲେଶ୍ୱର ବରଗଡ ଭଦ୍ରକ ଗଜପତି ଝାରସୁଗୁଡା କନ୍ଧମାଳ ପୁରୀ ଓ ସମ୍ୟଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ଡଙ୍କ ମୃତ୍ଧୁ ଘଟିଛି

ଏହା ମଧ୍ଧ ଆକାଶବାଣୀ ଡିଡି ନ୍ୟୁକ୍ ପିଏମ୍ଓ ଏବଂ ସୂଚନା ଏବଂ ପ୍ରସାରଣ ମନ୍ତଶାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟିମିଂ ହେବ

ଲଘୁଚାପଜନିତ ବର୍ଷା କମିଯିବାପରେ ବିଭିନ୍ନ ଦଳର ତାରକା ପ୍ରଚାରକମାନେ ପ୍ରଚାର ଅଭିଯାନରେ ସାମିଲ ହୋଇଛନ୍ତି